ଶ୍ରୀଲଙ୍କା ରାଜଧାନୀ କଲମ୍ଘୋରେ ଥିବା ପଞ୍ଚତାରକା ହୋଟେଲ୍ସମୃହ ଏବଂ ଦେଶର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚଗୁଡ଼ିକରେ ଏହି ବିସ୍ଫୋରଣ କରାଯାଇଛି

କଲମ୍ବୋର ସାଙ୍ଗିଲା କିଙ୍ଗସ୍ବରି ଏବଂ ସିନାମନ୍ ଅଞ୍ଚଳରେ ଥିବା ଗ୍ରାଣ୍ଡ୍ ହୋଟେଲ୍ଗୁଡ଼ିକରେ ଏହି ବିସ୍ଫୋରଣ ହୋଇଛି ଯେଉଁଠାରେ ବହୁସଂଖ୍ୟକ ବିଦେଶୀ ରହିଥିବାର ମଧ୍ୟ ଅନୁମାନ କରାଯାଉଛି ଅନ୍ୟପକ୍ଷରେ କଲମ୍ଘୋସ୍ଥିତ ସେଣ୍ଟ୍ ଆନ୍ଜୋନୀ ଚର୍ଚ୍ଚ ଏବଂ ନେବୋଙ୍ଗୋ ଓ ବାଟିକାଲୋଆ ସ୍ଥିତ ଚର୍ଚ୍ଚରେ ବୋମା ବିସ୍କୋରଣ କରାଯାଇଛି

ବର୍ତ୍ତମାନସୁଦ୍ଧା କୌଣସି ସଙ୍ଗଠନ ଏହି ବିସ୍କୋରଣପାଇଁ ନିଜକୁ ଦାୟୀ କରି ନାହିଁ ପରିସ୍ଥିତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ରାନୀଲ୍ ବିକ୍ରମାସିଫ୍ଟେ ଏକ ଜରୁରୀ ବୈଠକ ଡକାଇଛନ୍ତି ଦୂର୍ଘଟଣା ସ୍ଥଳରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ ବିସ୍ଫୋରଣ ଘଟିଥିବା ଚର୍ଚ୍ଚ ଏବଂ ହୋଟେଲ୍ଗୁଡ଼ିକୁ ମଧ୍ୟ ସିଲ୍ କରାଯାଇଛି ଡାକ୍ତରଖାନା କିମ୍ବା ଦୁର୍ଘଟଣାସ୍ଥଳରେ ଲୋକମାନଙ୍କୁ କମି ରହି ଭିଡ଼ ନ ବଢ଼ାଇବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଦେଶର ସମସ୍ତ ପ୍ରଲିସ୍ କର୍ମଚାରୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି

ସେ କହିଛନ୍ତି ଭାରତ ସରକାର ଏବଂ ଦେଶବାସୀ ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ସହିତ ରହିଛନ୍ତି ସେ କହିଛନ୍ତି ସଭ୍ୟ ସମାଜରେ ଏଭଳି ଅମାନୁଷିକ ଆକ୍ରମଣର କୌଣସି ସ୍ଥାନ ନାହିଁ ଭାରତ ପ୍ରତିଟି ପଦକ୍ଷେପରେ ଶ୍ରୀଲଙ୍କା ସହ ରହିଥିବା ରାଷ୍ଟ୍ରପତି କହିଛନ୍ତି ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ଏହି ଘଟଣାରେ ଗଭୀର ଦ୍ରଃଖ ପ୍ରକାଶ କରି ଟ୍ୱିଟ୍ ବାର୍ଭାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀଲଙ୍କା ବୋମା ବିସ୍କୋରଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂତ୍ ନିନ୍ଦା କରିବା ସହ ଏଭଳି ବର୍ବରୋଚିତ କାର୍ଯ୍ୟକୁ ବିଶ୍ୱବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ଏହି ବିସ୍ଫୋରଣରେ ମୃତକ ଏବଂ ଆହତମାନଙ୍କ ପରିବାର ପ୍ରତି ସମବେତନା ଜ୍ଞାପନ କରିଛନ୍ତି

ଶ୍ରୀଲଙ୍କାର ଚର୍ଚ୍ଚ ଏବଂ ହୋଟେଲ୍ରେ ଘଟିଥିବା ବୋମା ବିସ୍କୋରଣ ପରିସ୍ଥିତି ଉପରେ ନୂଆଦିଲ୍ଲୀ ସତର୍କ ଦୃଷ୍ଟି ରଖିଥିବା ଶ୍ରୀମତୀ ସ୍ୱରାଜ କହିଛନ୍ତି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କର ବିଶ୍ୱାସ ଜିଶିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି

ଏହି ପର୍ଯ୍ୟାୟରେ ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଗାନ୍ଧିନଗର ଆସନରୁ ପ୍ରଥମ ଥରପାଇଁ ନିର୍ବାଚନ ଲଢୁଛନ୍ତି

ସମାଜବାଦୀ ପାର୍ଟି ପ୍ରମୁଖ ମୁଲାୟମ୍ ସିଂ ଯାଦବ ବରିଷ୍ଠ ନେତା ଶିବପାଲ୍ ସିଂ ଯାଦବ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତୀ ସନ୍ତୋଷ ଗଙ୍ଗ୍ୱାର୍ ଏବଂ ଦଳୀୟ ନେତା ବରୁଣ ଗାନ୍ଧିଙ୍କ ସମେତ ବହୁ ବରିଷ୍ଣ ନେତାଙ୍କ ଭାଗ୍ୟ ମଙ୍ଗଳବାର ଦିନ ନିର୍ବାଚନରେ ପରୀକ୍ଷା ହେବ ଇତିମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

ଛତିଶଗଡ଼ ମାଓଇଷ୍ଟ ଛତିଶଗଡ଼ର ବସ୍ତର ଡିଭିଜନ୍ରେ ଆଜି ଦୁଇ ଜଣ ମାଓବାଦୀ ଏନ୍କାଉଷ୍କର୍ରେ ପ୍ରାଣ ହରାଇଛନ୍ତି ବିଜାପୁର କିଲ୍ଲା ଅନ୍ତର୍ଗତ ପାମେଦ୍ ଅଞ୍ଚଳ ନିକଟବର୍ତ୍ତୀ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ସ୍ଚଚନା ମିଳିବା ପରେ କିଲ୍ଲା ପୁଲିସ୍ ଓ ଗ୍ରେହାଉଣ୍ଡ ବାହିନୀର ମିଳିତ ତଲାସୀ ଅଭିଯାନ କରାଯାଇଥିଲା ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ବିନିମୟରେ ଦୁଇ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି ସେମାନଙ୍କଠାରୁ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ମାରଣାସ୍ତ ମଧ୍ୟ ଜବତ କରାଯାଇଛି

ସେହି ଆସନଗୁଡିକ ହେଉଛି ଇସଲାମପୁର କାଣ୍ଡି ନୌଦା ହବିବ୍ପୁର ଓ ଭାତପାଡା ଏହାଛଡା ଦାର୍ଜିଲିଂ ବିଧାନସଭା ଆସନ ଲାଗି ମଧ୍ୟ ସେହିଦିନ ଉପନିର୍ବାଚନ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି

ଇଷ୍ଟର ଆଜି ସାରା ବିଶ୍ୱରେ ଇଷ୍ଟର ପର୍ବ ପାଳନ କରାଯାଉଛି ପ୍ରଭୁ ଯିଶୁ କୁଶବିଦ୍ଧ ହେଲାପରେ ତାଙ୍କର ପୁନର୍ଜନ୍କକୁ ଇଷ୍ଟର ପର୍ବ ଭାବେ ପାଳନ କରାଯାଏ ଏହି ଅବସରରେ ଦେଶ ଏବଂ ବିଦେଶରେ ଇଷ୍ଟର ପର୍ବ ପାଳନ ସମ୍ପର୍କିତ ଖବରମାନ ହସ୍ତଗତ ହେବାରେ ଲାଗିଛି ଚର୍ଚ୍ଚଗୁଡ଼ିକରେ ଗଣପ୍ରାର୍ଥନାର ଆୟୋଜନ କରାଯାଇଛି ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଯିଶୁଖ୍ରୀଷ୍ଟ ମାନବବାଦ ପ୍ରେମ ଏବଂ ସତ୍ୟର ନିଚ୍ଚକ ପ୍ରତିଛବି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ସ୍ରେହ ସମ୍ମାନ ଏବଂ ସମାନତା ଭିଭିରେ ନୃତନ ବିଶ୍ୱ ଗଠନ ଦିଗରେ ସମସ୍ତେ ଆଗଭର ହେବାପାଇଁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ପବିତ୍ର ଚିନ୍ତନ କୋଟି କୋଟି ବିଶ୍ୱବାସୀଙ୍କୁ ପ୍ରଭାବିତ କରିଛି ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି ଏବଂ ସଦ୍ଭାବନା ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଇସି ସିଧ ବିହାର ନିର୍ବାଚନ ପ୍ରଚାର ସମୟରେ ଧାର୍ମିକ ଚିନ୍ତାଧାରା ଆଧାରରେ ଭୋଟ ମାଗିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଧୁଙ୍କୁ ନୋଟିସ ଜାରି କରିଛନ୍ତି ଆଜି ସୁଦ୍ଧା ଏହି ନୋଟିସର ଜବାବ ଦାଖଲ କରିବାକୁ ଆୟୋଗ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ପ୍ରଚାର ସମୟରେ ରାଜନୀତି ସହିତ ଧର୍ମକୁ ମିଶ୍ରଣ ନ କରିବା ସମ୍ପର୍କୀତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନିର୍ବାଚନ ଆଇନ ଓ ଆଦର୍ଶ ଆଚରଣ ବିଧିକୁ ଶ୍ରୀ ସିଦ୍ଧ ଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି

ଆକାଶବାଣୀ ସମ୍ଭାଦ ବିଭାଗକୁ ସ୍ନଚନା ଦେଇ ଭାରତ କନସଲ୍ ଜେନେରାଲ୍ କେଦା ମହଞ୍ଜଦ ନୁର୍ ରହମାନ ଶେଖ୍ କହିଛନ୍ତି ହଜ୍ଯାତ୍ରାରେ ସାମିଲ୍ ଥିବା ସମସ୍ତ ଯାତ୍ରୀଙ୍କୁ ମକ୍କା ମଦିନା ଯିବାପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ବ୍ୟବସ୍ଥା ଗ୍ରହଣ କରାଯାଇଛି

ମୁମ୍ଭାଇ ନିକଟସ୍ଥ ମାଜଗାଁଓ ଡକ୍ ଜାହାଜ ନିର୍ମାଣ କାରଖାନା ପରିସରରୁ ଏହାର ପରୀକ୍ଷା ହୋଇଛି ଏହି ପ୍ରକଚ୍ଚରେ ଯେଉଁ କାହାଜ ନିର୍ମାଣ କରାଯାଇଛି ତାହା ଏକାବେଳକେ ଦୁଇଟି ହେଲିକପୁର ବହନ କରିବା ସହ କାର୍ଯ୍ୟକ୍ଷମ ମଧ୍ୟ କରାଇପାରିବ

ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ପ୍ରଶାସନିକ ଅଧିକାରୀମାନଙ୍କର କଠୋର ପରିଶ୍ରମଦ୍ୱାରା ଦେଶର ଉନ୍ନତି ସାଧିତ ହୋଇପାରିବ ବିଶେଷକରି ସର୍ଦ୍ଦାର ପଟେଲ୍ଙ୍କ ଏ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍କରଣ କରିବା ସହିତ ଅଗଣିତ ଜନତାଙ୍କ ପାଇଁ ନୀତି ନିର୍ଦ୍ଧାରଣ ସହ ଏହାକୁ କାର୍ଯ୍ୟକାରୀ କରିବାରେ ଦେଶ ସଫଳ ହୋଇପାରିବ ବୋଲି କହିଛନ୍ତି ସନ୍ତୋଷ ଟ୍ରଫି ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଲୁଧିଆନାରେ ପଞ୍ଜାବ ସର୍ଭିସେସ୍ ଦଳକୁ ଭେଟିବ